ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ପ୍ରଚାର କାର୍ଯ୍ୟ କୋର୍ସୋର୍ରେ ଚାଲିଛି

ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଭୋଟରଙ୍କ ସମର୍ଥନ ପାଇବା ଆଶାରେ ପରସ୍କରକୁ ତୀବ୍ର ସମାଲୋଚନା କରୁଛନ୍ତି ଏହି ଦୁଇଦଳର ପ୍ରମୁଖ ତୁଙ୍ଗନେତାମାନେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାର ଅଭିଯାନକୁ କୋରଦାର କରିଛନ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଛତରପ୍ରର ଓ ମଣ୍ଡସୌର କିଲ୍ଲାରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ବିଜେପି ସଭାପତି ଅମିତ ଶାହା କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଡିଏସପି ସଭାପତି ମାୟାବତୀ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଆହୁରି ଅନେକ ନେତା ମଧ୍ୟ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ମିକୋରାମ ଲୁଙ୍ଗଲେଇଠାରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଥିଲେ ସେହିଭଳି ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ପାଇଁ ପ୍ରଚାର କାର୍ଯ୍ୟ ମଧ୍ୟ କ୍ରମଶଃ ଜୋର ଧର୍ରଛି

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପ୍ରଦେଶ କଂଗ୍ରେସ ସଭାପତି ସଚିନ୍ ପାଇଲଟ୍ ଆଜି କେତେକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେବେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିପି ଯୋଶୀ ନିର୍ବାଚନ ଆଚରଣ ବିଧି ଉଲ୍ଙ୍ଘନ କରିଥିବାରୁ ତାଙ୍କୁ ନିର୍ବାଚନ କମିଶନ୍ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ଉପରେ ଜାତିଗତ ମନ୍ତବ୍ୟ ପ୍ରଦାନ କରିଥିବାରୁ ବିକେପି ସିପି ଯୋଶୀଙ୍କ ବିରୋଧରେ ନିର୍ବାଚନ କମିଶନ୍ଙ୍କ ପାଖରେ ଅଭିଯୋଗ କରିଥିଲା ଇତିମଧ୍ୟରେ ଛତିଶଗଡରେ ଦୁଇ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋବାଲ୍ ଓ ଚୀନ୍ ରାଷ୍ଟ୍ରୀୟ ଉପଦେଷ୍ଟା ତତା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି'ଙ୍କ ମଧ୍ୟରେ କଥାବାର୍ଭା ଚାଲିଛି ସୀମା କଥାବାର୍ତ୍ତା ପାଇଁ ଭାରତ ଶ୍ରୀ ଡୋବାଲ୍ଙ୍କୁ ସ୍ୱତନ୍ତ ପ୍ରତିନିଧି ମନୋନୀତ କରିଥିବାବେଳେ ଚୀନ୍ ୱାଙ୍ଗ୍ଙ୍କୁ ସ୍ୱତନ୍ତ୍ର ପ୍ରତିନିଧି ମନୋନୀତ କରିଛି ଶ୍ରୀ ଡୋବାଲ୍ ଓ ଶ୍ରୀ ୟାଙ୍ଗ୍ଙ୍କ ମଧ୍ୟରେ ପୂର୍ବବର୍ତ୍ତୀ କଥାବାର୍ତ୍ତା ନ୍ତ ଆଦିଲ୍ଲୀରେ ହୋଇଥିଲା ଏଚ୍ସି ସାବରିମାଳା ସାବରିମାଳା ମନ୍ଦିରରେ ସବୁ ବୟସର ମହିଳାମାନଙ୍କୁ ପୂଜା କରିବାକୁ ସ୍ରଯୋଗ ଦେବାପାଇଁ ଦୂଇ ଦିନ ସମୟ ରଖାଯାଇପାରିବ ବୋଲି କେରଳ ସରକାର କେରଳ ହାଇକୋର୍ଟରେ ଜଣାଇଛନ୍ତି ସାବରିମାଳା ମନ୍ଦିରରେ ସବୁ ବୟସର ମହିଳାମାନଙ୍କୁ ପୂଜା କରିବାରେ ସୁରକ୍ଷା ଦେବା ଓ ମନ୍ଦିରରେ ସହଜରେ ପ୍ରଜାର୍ଚ୍ଚନା କରାଯିବା ବିଷୟ ଲୋଡ଼ି ହୋଇଥିବା ଏକ ପିଟିସନର ଶୁଣାଣି ଚାଲିଥିବାବେଳେ ଏହି ପ୍ରସ୍ତାବ ଦିଆଯାଇଛି

ଗତକାଲି ହାଇକୋର୍ଟର ଏକ ଖଣ୍ଡପୀଠ ତାହାର ଶ୍ରଣାଣି କରିଛନ୍ତି ଶ୍ରଣାଣି ସମୟରେ ରାଜ୍ୟ ସରକାର ଆବେଦନକାରୀମାନଙ୍କ ମତାମତ ସହ ଏକମତ ହୋଇ ମହିଳାମାନଙ୍କପାଇଁ ଦୁଇ ଦିନ ରଖାଯାଇପାରିବ ବୋଲି କହିଥିଲେ

କନ୍ଦ୍ରୀୟ ଦଳ ତାମିଲ୍ନାଡୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଇଡ଼ାପାଡ଼ି କେ ପାଲାନିସ୍ୱାମୀଙ୍କ ସହ କଥାବାର୍ତ୍ତା କରୁଛନ୍ତି

କ୍ଷୟକ୍ଷତି ସଂକ୍ରାନ୍ତରେ କେନ୍ଦ୍ରୀୟ ଟିମ୍ ମୁଖ୍ୟମନ୍ତ୍ରୀ ଓ ବରିଷ୍ଣ ଅଫିସରମାନଙ୍କ ସହ ଆଲୋଚନା କରିବେ

ମାଳଦ୍ୱୀପରେ ନୂଆ ସରକାର କାର୍ଯ୍ୟଭାର ସମ୍ଭାଳିବା ପରଠାରୁ ମାଳଦ୍ୱୀପରୁ ଭାରତକୁ ଏହା ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ସୋମବାର ଦିନ ଶ୍ରୀ ସାହିଦ୍ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାରସ୍କରିକ ସ୍ୱାର୍ଥ ସମ୍ପଳିତ ବିଷୟ ଉପରେ ଆଲୋଚନା କରିବେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ଙ୍କୁ ସାକ୍ଷାତ୍ କରିବେ ଭାରତ ସହ ଦ୍ୱିପକ୍ଷୀୟ ସମ୍ପର୍କରେ ସୁଧାର ଆଶିବା ଲକ୍ଷ୍ୟରେ ସେ ଭାରତ ଗସ୍ତରେ ଆସୁଛନ୍ତି ମାଳଦ୍ୱୀପର ପୂର୍ବତନ ସରକାରଙ୍କ ଅମଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡ଼ିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ଶପଥ ଗ୍ରହଣ ଉହବରେ ଯୋଗ ଦେଇଥିଲେ ଦୂଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ଓ ଭାରତ ମହାସାଗର ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଉଭୟ ଦେଶ ସଙ୍କଳ୍ପବଦ୍ଧ ହୋଇଥିଲେ

ପ୍ରଭାବଭିତ୍ତିକ ଆକଳନ ପଦକ୍ଷେପ ମାଧ୍ୟମରେ ଏହି ଜ୍ଞାନକୌଶଳ ବିକଶିତ ହୋଇଛି ଏହାଫଳରେ ନଦୀ ଓ ଜଳ ଭଣାରଗୁଡିକର ଜଳସ୍ତର ଠିକ୍ଭାବେ ଜାଣିବାକୁ ସହଜରେ ତଥ୍ୟମିଳିବ ଏବଂ ସରକାର ଏ ସମ୍ପର୍କରେ ନିର୍ଭୁଲ ତଥ୍ୟ ପାଇପାରିବେ ଗତକାଲି ନୃଆଦିଲ୍ଲୀଠାରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କେଜି ରମେଶ କହିଛନ୍ତି ନିକଟ ଅତୀତରେ କେରଳରେ ଯେଉଁ ବର୍ଷାଜନିତ ପ୍ରାକୃତିକ ବିପର୍ଯ୍ୟୟ ଘଟିଲା ଭବିଷ୍ୟତରେ ସେଭଳି ଦୁର୍ବିପାକ ଏଡାଇବାକୁ ଏହି ନୂଆ ଜ୍ଞାନକୌଶଳ ସହାୟକ ହେବ

ଏଥିପାଇଁ ବିମାନ ଓ ହେଲିକପ୍ଟର ଆକ୍ରମଣ ଓ ସ୍ଥଳଭାଗରେ ଆକ୍ରମଣ କରାଯାଇଥିଲା

ସେହି ଗୋଷ୍ଠୀର ଅଲ୍ କଏଦା ସହ ସମ୍ପର୍କ ରହିଛି

ୟୁଏନ୍ କୋରିଆ ସର୍ଭେ ଜାତିସଂଘ ନିରାପତ୍ତା ପରିଷଦ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ରେଳ ସଂଯୋଗ ପୁନର୍ସ୍ଥାପନ ସକାଶେ ଏକ ମିଳିତ ସର୍ବେକ୍ଷଣ କରିବାକୁ କଟକଣା କୋହଳ କରିଛି ଗତମାସରେ ଦୁଇ କୋରିଆ ରାଷ୍ଟ୍ର ସର୍ବେକ୍ଷଣ ଆରମ୍ଭ କରିବାକୁ ରାଜି ହୋଇଥିଲେ ଓ ନଭେମ୍ବର ଏବଂ ଡିସେମ୍ବର ମାସରେ ଏଥିପାଇଁ କାର୍ଯ୍ୟ କରିବାକୁ ସ୍ଥିର କରିଥିଲେ ସିଓଲ୍ ସ୍ଥିତ ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ମୁଖପାତ୍ର କିମ୍ ଇଞ୍ବି ଗ୍ୱିଓମ୍ କହିଛନ୍ତି ଆମେରିକା ଓ ଆନ୍ତର୍ଜାତିକ ସମ୍ପ୍ରଦାୟ ପକ୍ଷରୁ ପ୍ରକଞ୍ଚକୁ ସମର୍ଥନ ମିଳିଥିବାରୁ ଏହା ସ୍ୱାଗତଯୋଗ୍ୟ ପ୍ରକଚ୍ଚର କାର୍ଯ୍ୟ ଦୁଇ କୋରିଆ ରାଷ୍ଟ୍ର ମଧ୍ୟରେ ସହଯୋଗକୁ ନୂଆ ସ୍ତରକୁ ନେଇଯିବ ବୋଲି ସେ କହିଛନ୍ତି

ଶୁକ୍ରବାର ପ୍ରାର୍ଥନାପାଇଁ ସେଠାରେ ଲୋକମାନେ ଏକତ୍ରୀତ ହୋଇଥିବାବେଳେ ବିସ୍ଫୋରଣ ଘଟିଥିଲା ଜଣେ ସାମରିକ ମୁଖପାତ୍ର କହିଛନ୍ତି ପ୍ରାଣ ହରାଇଥିବା ଲୋକମାନେ ସମସ୍ତେ ନିରାପତ୍ତା ରକ୍ଷୀ ଆକ୍ରମଣପାଇଁ କୌଣସି ଗୋଷ୍ଠୀ ଦାବି କରି ନାହାନ୍ତି ଲଙ୍କେଶ ଚାର୍ଜ ସିଟ୍ କର୍ଣ୍ଣାଟକରେ ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାର ତଦନ୍ତ କର୍ଥିବା ଏସ୍ଆଇଟି ଏକ ସିଟି ଅଦାଲତରେ ଦାଖଲ କରିଥିବା ଅତିରିକ୍ତ ଅଭିଯୋଗ ପତ୍ରରେ ସନାତନ ସଂସ୍ଥାର ନାମ ଅନ୍ତର୍ଭୁକ୍ତ କରିଛି

ସନାତନ ସଂସ୍ଥା ଅଧୀନସ୍ଥ ଏକ ନେଟ୍ୱର୍କ ଗୌରୀ ଲଙ୍କେଶଙ୍କୁ ଲକ୍ଷ୍ୟ କରି ପଦକ୍ଷେପ ନେଉଥିଲା

ମାମଲାର ଅଧିକ ତଦନ୍ତପାଇଁ ଏସ୍ଆଇଟି ଅନୁମତି ମାଗିଛି

ହର୍ମନ୍ପ୍ରୀତ୍ ସିଂ ଲଳିତ ଉପାଧ୍ୟାୟ ଦିଲ୍ପ୍ରୀତ୍ ନୀଳକଣ୍ଣ ଶର୍ମା ଓ ହାର୍ଦିକ୍ ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ ଆସନ୍ତାକାଲି ଭାରତ ତା'ର ଦ୍ୱିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚ୍ ସ୍କେନ୍ ସହିତ ଖେଳିବ ଆସନ୍ତା ବୁଧବାର ଭୁବନେଶ୍ୱରଠାରେ ବିଶ୍ୱ କପ୍ ହକି ଟୁର୍ଷାମେଣ୍ଟ ଆରମ୍ଭ ହେବ

ବକ୍ନିଂ ବିଶିଷ୍ଟ ଭାରତୀୟ ମୁଷ୍ଟିଯୋଦ୍ଧା ଏମ୍ସି ମାରିକମ୍ ଓ ଉଦୀୟମାନ୍ ସୋନିଆ ଚହଲ ବକ୍କିଂ ମହିଳା ବିଶ୍ୱ ଚାମ୍ପିୟନସିପ୍ର ସ୍ୱର୍ଷପଦକ ପାଇଁ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ସେମାନଙ୍କର ଫାଇନାଲ ମ୍ୟାଚ୍ ଖେଳିବେ